ଏହି ସଞ୍ଚାଳନ ପାଇଁ ବୈଜ୍ଞାନିକମାନେ ଉତ୍ସୁକତା ସହ ପ୍ରତୀକ୍ଷା କରିଥିବାବେଳେ ଏହାକୁ ଏକ ଗୁରୁତ୍ପର୍ଣ୍ଣ କାର୍ଯ୍ୟ ଭାବେ ବିବେଚନା କରାଯାଉଛି ପରେ ନୃତନ କକ୍ଷ ପଥ ଦେଇ ଅନୁକୂଳ ପରିବେଶରେ ଆସନ୍ତାକାଲି ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ଚନ୍ଦ୍ରର କକ୍ଷ ପଥରେ ପରିକ୍ରମା କରିବ

ଗତ ମଧ୍ୟରାତ୍ରରୁ ଏହି ନୂଆ ନିୟମ ଲାଗୁ ହୋଇଛି

ଇଣ୍ଡିଆ ସୁଇସ୍ ବ୍ୟାଙ୍କ ଯେଉଁ ଭାରତୀୟମାନଙ୍କର ସୁଇଜରଲାଣ୍ଡରେ ବ୍ୟାଙ୍କ ଖାତା ଅଛି ଆଜିଠାରୁ ସେମାନଙ୍କ ଜମାଖାତା ସମ୍ଭନ୍ଧୀୟ ବିସ୍ତୃତ ତଥ୍ୟ ଭାରତୀୟ ଟିକସ ପ୍ରାଧିକରଣଙ୍କ ନିକଟରେ ଉପଲବ୍ଧ ହେବ କ୍ରମାଗତ ଭାବେ ଟୁଇଟ୍ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି କହିଛି କଳାଧନ ବିରୁଦ୍ଧରେ ଭାରତ ଚଳାଇଥିବା ସଂଗ୍ରାମ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଅନେକ ଯୁଗ ଧରି ସୁଇସ୍ ବ୍ୟାଙ୍କରେ କାରବାର ସମ୍ପନ୍ଧୀୟ ଗୋପନୀୟତା ଶେଷ ହେବାକୁ ଯାଉଛି ସ୍ୱୟଂ ଚାଳିତ ତଥ୍ୟ ହସ୍ତାନ୍ତର ପ୍ରକ୍ରିୟାରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଜମାଖାତାର ଆର୍ଥିକ କାରବାର ସମ୍ଭନ୍ଧୀୟ ସୂଚନା ପ୍ରଦାନ ପାଇଁ ସୁଇଜରଲାଣ୍ଡ କର୍ତ୍ତ୍ପକ୍ଷ ଭାରତ ସହିତ ବୁଝାମଣା ସ୍ୱାକ୍ଷରିତ କରିଥିଲେ

ସିବିଆଇ ଫୋନ ଟାପିଂ କର୍ଣ୍ଣାଟକରେ ପୂର୍ବ କଂଗ୍ରେସ ଜନତାଦଳ ସରକାରଙ୍କ ଅମଳରେ ରାଜନୀତିକ ନେତା ସେମାନଙ୍କର ସମ୍ପର୍କୀୟ ଏବଂ ପ୍ରଶାସନ ମାନଙ୍କର କରାଯାଇଥିବା ଫୋନ ଟ୍ୟାପିଂ ଅଭିଯୋଗ ସଂକ୍ରାନ୍ତରେ ସିବିଆଇ ତଦନ୍ତ କାର୍ଯ୍ୟ ହାତକୁ ନେଇଛି ସରକାରୀ ଭାବେ କୁହାଯାଇଛି ଯେ କର୍ଣ୍ଣାଟକ ସରକାରୀ ଅନୁରୋଧ କ୍ରମେ ସିବିଆଇ ପକ୍ଷରୁ ଏଫଆଇଆର ରୁଜୁ କରାଯାଇଛି

ରାଜ୍ୟରେ ଏପରି ବେଆଇନ ଏବଂ ସରକାରୀ କାର୍ଯ୍ୟକାରୀଯୋଗୁଁ ବହୁ ବରିଷ୍ଣ ନେତା ଏବଂ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ ତଥ୍ୟ ଜଣାପଡିଯାଇଛି ଯାହାକି ସେମାନଙ୍କ ବ୍ୟକ୍ତିଗତ କ୍ଷେତ୍ରରେ ବାଧା ପହଞ୍ଚାଇବାର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଗର୍ମେଣ୍ଟ ଅଗରବତୀ କେନ୍ଦ୍ର ସରକାର' ଅଗରବତୀ ଏବଂ ତତ୍ ସମ୍ଭନ୍ଧୀୟ ସାମଗ୍ରୀର ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି ଏଣିକି ଆମଦାନୀକାରୀ ମାନେ ଏହିସବୁ ସାମଗ୍ରୀ ଆମଦାନୀ କରିବା ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ ପ୍ରକାଶିତ ଏକ ବିଞ୍ଜପ୍ତି ଅନୁଯାୟୀ ବୈଦେଶିକ ବାଣିଜ୍ୟ ଡିଜି କହିଛନ୍ତି ଯେ ଅଗରବତୀ ଏବଂ ତତ୍ ସମ୍ୟନ୍ଧୀୟ ସୁଗନ୍ଧଯୁକ୍ତ ସାମଗ୍ରୀ ଆମଦାନୀ ନୀତିରେ ସଂଶୋଧନ କରାଯାଇ ଏହା ଉନରେ କଟକଣା ଲାଗୁ କରାଯାଇଛି

ମୁମ୍ଭାଇଠାରେ ଗତକାଲି ଚଳଚ୍ଚିତ୍ର ଶିଳ୍ପ ଏବଂ ବୋର୍ଡ ସଦସ୍ୟମାନଙ୍କ ମଧ୍ୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଶୁଭାରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ ଏବଂ ସିବିଏଫସି ଅଧ୍ୟକ୍ଷ ପ୍ରସୂନ ଜୋଷୀଙ୍କ ସମେତ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ

ଏହା ଦ୍ୱାରା ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ଏହା ଅଧିକ ସ୍ପଚ୍ଛତା ପ୍ରତିପାଦନ କରିବ

ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ଅନୁପ୍ରରକ ପୋଷଣ'

ଗତମାସରେ ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁପୋଷଣ ବିଷୟରେ ଚର୍ଚ୍ଚା କରିବା ସହିତ ସଚେତନତା ଅଭାବରୁ ଉଭୟ ଗରିବ ଓ ଧନୀ ପରିବାର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ମତ ଦେଇଥିଲେ

ସେ କହିଛନ୍ତି ଦେଶର କୋଶ ଅନ୍ଦକୋଶରେ ପୁଷ୍ଟିସାଧନାର ବାର୍ଭା ପହଞ୍ଚାଇ ଶିଶ୍ରମାନଙ୍କ ପରିପ୍ରକ ଖାଦ୍ୟ ଯୋଗାଣ ସେମାନଙ୍କର ଚିକିତ୍ସା ଓ ସଂକ୍ରମଣର୍ତ ସ୍ୱରକ୍ଷା ପ୍ରଦାନ ହେଉଛି ପୋଷଣ ମାସ ପାଳନ କରିବାର ଉଦ୍ଦେଶ୍ୟ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ମାର୍ଚ୍ଚ ମାସରେ ରାଜସ୍ଥାନର ଝୁନ୍ଝୁନୁଠାରେ ଏହି ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ

ନାଇଡୁ ରେଲ ଟନେଲ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଆନ୍ଧ୍ରପ୍ରଦେଶରେ ଚେର୍ଷଲାପାଲି ଏବଂ ରାପ୍ରର୍ ରେଳ ଷ୍ଟେସନ ମଧ୍ୟରେ ଥିବା ଦେଶର ଦୀର୍ଘତମ ବୈଦ୍ୟତକ ଟନେଲ ପରିଦର୍ଶନ କରିଛନ୍ତି

କ୍ରିଷ୍ଣାପଟନମ୍ ବନ୍ଦର ଏବଂ ଉପକୂଳବର୍ତ୍ତୀ ସ୍ଥାନ ମଧ୍ୟରେ ଟ୍ରେନ ସେବା ଓ ମାଲ ପରିବହନ ପାଇଁ ରେଳ ଯୋଗାଯୋଗ କରିବ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ସମ୍ପର୍ଣ୍ଣ ହୋଇପାରିଥିବାରୁ ସେ ଭାରତୀୟ ରେଳବାଇକୁ ପ୍ରଶଂସନା କରିଥିଲେ

ଆର୍ମି ଚିଫ ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ସହ କାଶ୍ମୀର ଉପତ୍ୟକାର ନିୟନ୍ତ୍ରଣ ରେଖାଠାରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି

ଏଥିରେ ୟୁକ୍ରେନ ରୌପ୍ୟପଦକ ଜିତିଥିବା ବେଳେ ସର୍ଜିଆ ବ୍ରୋଞ୍ଜପଦକ ହାସଲ କରିଛି ସଟ୍ପୁଟ ଚେକ୍ ଗଣରାଜ୍ୟର ଡେକିନ୍ଠାରେ ଚାଲିଥିବା ଆଥ୍ଲେଟିକ୍ ମିଟ୍ରେ ଏସୀୟ ସ୍ୱର୍ଣ୍ଣପଦକ ବିଜେତା ସଟ୍ପୁଟ୍ ଖେଳାଳି ତେଜିନ୍ଦର ସିଂହ ପାଲଟୁର ରୌପ୍ୟ ପଦକ ବିଜୟୀ ହୋଇଛନ୍ତି

ଜସ୍ପ୍ରୀତ ବୁମ୍ରାଙ୍କ ହ୍ୟାଟ୍ରିକ ଏବଂ ହନୁମା ବିହାରୀଙ୍କ ଶତକ ବଳରେ ଭାରତ ଏହି ସ୍ଥିତିରେ ପହଞ୍ଚୁଛି ହରଭଞ୍ଜନ ସିଂ ଏବଂ ଇରଫାନ ପଠାନ୍ଙ୍କ ପରେ ତୃତୀୟ ଭାରତୀୟ ବୋଲ୍ର ଭାବେ ବୁମ୍ରା ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି